ହାତୀମୃତ୍ୟୁ ରୋକିବାକୁ ଦିଆଯିବ ପ୍ରଶିକ୍ଷଣ ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ପକ୍ଷରୁ ପ୍ରଚାର ଜୋର୍ଦାର୍

ଏହି ବୈଠକରେ ଢେଙ୍କାନାଳ ଓ ସମ୍ମଲପୁର ଟ୍ରେନ୍ ଲାଇନ୍ ମଧ୍ଧରେ ଅଶ୍ଡର୍ ପାସ୍ ନିର୍ମାଶ କରିବାପାଇଁ ନିଷ୍ବଭି ହୋଇଛି ଏହାବ୍ୟତୀତ ଟ୍ରେନ୍ ଲାଇନ୍ କଡ଼ରେ ବଳକା ଖାଦ୍ୟ ନ ପକାଇବାପାଇଁ ପରାମର୍ଶ ଦିଆଯାଇଛି

ଏନେଇ ପୂର୍ବରୁ ସ୍ୱାସ୍ସ୍ୟମନ୍ତୀଙ୍କ ସହ ଆଲୋଚନା ହୋଇପାରି ନାହି ସୂଚନା ଅନୁଯାୟୀ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟସେବା ଯୋଗାଇବାକୁ ନର୍ସିଂ ହୋମ୍ଗୁଡ଼ିକର ସରକାରୀ ମେଡିକାଲ୍ ସହ ଅନୁବକ୍ଷିତ ଥିଲେ

ସମସ୍ୟା ଶିକ୍ଷକ ଅଭାବ ଆଦି ବିଭିନ୍ ସମସ୍ୟା ଦେଖାଦେଇଛି

ବିଜେପି ପ୍ରାର୍ଥୀ ସନ୍ ଗଡ଼ତିଆଙ୍କ ପାଇଁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅର୍ବଣ ସିଂହ ରାଜ୍ୟ ସଭାପତି ବସନ୍ତ ପଶ୍ଚା ବିରୋଧୀ ଦଳ ନେତା କନକ ବର୍ବ୍ଧନ ସିଂଦେଓ ବରିଷ୍ ନେତା ବିଜୟ ମହାପାତ୍ର ପ୍ରଚାର କରୁଛନ୍ତି

ଶ୍ରୀ ପଟ୍ଟନାୟକ ବିଜେପୁର ବରପାଲି ଏବଂ ଗାଇସିଲେଟ୍ ଅଞ୍ଚଳରେ ରୋଡ୍ ଶୋ କରିବାର କାର୍ଯ୍ୟକ୍ରମ ରହିଛି

ସମସ୍ତ ବୈଠକରେ ତାଙ୍କୁ ଡକାଯାଇ ଗୁରୁତ୍ ଦିଆଯାଇଛି

ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁକୁ ସ୍ଚାନାନ୍ତର କରାଯାଇଥିଲା ଏହାକୁ ମିଶାଇ ଚଳିତ ବର୍ଷ କଟକ ଏସ୍ସିବିରେ ଦୁଇ ଜଶଙ୍କର ମୃତ୍ୟୁ ହେଲାଣି

ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି

ଏହି ଅବସରରେ ରାଜ୍ୟସଭା ସାଂସଦ ଏନ୍ ଭାସ୍କର ରାଓଙ୍କ ନେତୃତ୍ୱରେ କିଲ୍ଲା ଡାକ୍ତରଖାନା ବୃଦ୍ଧାଶ୍ରମ ଓ ଅନାଥାଶ୍ରମରେ ଫଳ ବକ୍କନ କରାଯାଇଛି

ଏନେଇ କଳାହାଣ୍ଡି କକ୍ଷମାଳ ନବରଙ୍ଙପୁର ନୁଆପଡ଼ା ବଲାଙ୍ଗିର ବରଗଡ଼ ସୋନପୁର ଝାରସୁଗୁଡ଼ା କୋରାପୁଟ ଓ ମାଲକାନଗିରିରେ ୟେଲୋ ଓ୍ୱାର୍ଶ୍ୱିଂ ଜାରି କରାଯାଇଛି